ବିଭିନ୍ନ ଦଳର ବଡ଼ବଡ଼ ନେତାମାନେ ଦୂଇଟିଯାକ ରାଜ୍ୟରେ ନିର୍ବାଚନ ର୍ୟାଲିମାନ କର୍ତ୍ଥନ୍ତି

ନାସିକ୍ ଓ୍ୱେଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର୍କ୍ ମଧ୍ୟ ବଦଳା ଯାଇଛି

ସେଠାରେ ଆଉ ମାତ୍ର ଦୁଇ ଦିନ ପର୍ଯ୍ୟନ୍ତ ପ୍ରଚାର କରାଯାଇପାରିବ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଦୁଇ ରାଜ୍ୟରେ କୋରସୋରରେ ପ୍ରଚାର ଚଳାଇଛନ୍ତି ଆଜି ଗ୍ରହାନାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ହରିଆଣାରେ କଂଗ୍ରେସର ଖର୍ଚ୍ଚ ଓ ପର୍ଚ୍ଚ ସଂସ୍କୃତିକୁ ମୃଳୋପାଟନ କରାଯାଇଛି ସେ କହିଛନ୍ତି ବିଜେପି ସରକାର ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେଇଛନ୍ତି ଓ ରାଜ୍ୟରୁ ନିଯୁକ୍ତି କ୍ଷେତ୍ରରେ ପ୍ରିୟାପ୍ରୀତି ତୋଷଣକୁ ଲୋପ୍ କରିଛନ୍ତି

ରାଜନାଥ ସିଂହ ଝଝରଠାରେ ର୍ୟାଲିରେ ଉଦ୍ବୋଧନ ଦେଇଥିଲା ବେଳେ ଅନ୍ୟ ନେତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ର୍ୟାଲିଗ୍ରଡ଼ିକରେ ଉଦ୍ବୋଧନ ଦେଇଛନ୍ତି

ମ୍ରମ୍ଘାଇରେ ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତକାର ବେଳେ ରାଜ୍ୟ ମ୍ରଖ୍ୟ ନିର୍ବାଚନ ଅଫିସର ବଳଦେବ ହରପାଲ ସିଂହ ଅବାଧ ଓ ନିରପେକ୍ଷ ଭୋଟ୍ ଗ୍ରହଣ ପାଇଁ ନିଆଯାଇଥିବା ପଦକ୍ଷେପଗ୍ରଡ଼ିକ ବିଷୟରେ ଜଣାଇଛନ୍ତି ନାଗପ୍ରରଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ତଥ୍ୟ ଓ ପ୍ରଶାରଣ ମନ୍ତ୍ରୀ ତଥା ବିଜେପି ନେତା ପ୍ରକାଶ କାଭଡେକର କହିଛନ୍ତି ବିଜେପି ଶିବସେନା ମେଣ୍ଟ ଏହାର ପୂର୍ବ ରେକର୍ଡ ଭାଙ୍ଗିବ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବ ସେ କହିଛନ୍ତି ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମହାରାଷ୍ଟ୍ର ମ୍ରଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଶବିସଙ୍କ ବିକାଶମୂଳକ କାର୍ଯ୍ୟ ପ୍ରତି ସେମାନଙ୍କର ଆସ୍ଥା ପ୍ରକଟ କରିଛନ୍ତି ଇତିମଧ୍ୟରେ ମୁମ୍ୟାଇ କିଲ୍ଲାପାଳ ଭୋଟ୍ଗ୍ରହଣ ଦିନଟିକୁ ଛୁଟିଦିନ ଘୋଷଣା କରିଛନ୍ତି

ଝାବୃଆ ବିଧାନସଭା ଉପନିର୍ବାଚନରେ କୌଣସି ପ୍ରକାରର ଏକ୍ଜିଟ୍ ପୋଲ୍ ନ କରିବାକୁ ନିର୍ବାଚନ କମିଶନ୍ ନିର୍ଦ୍ଦେଶ ଦେଇଛି ଅନ୍ୟ ପକ୍ଷରେ ଝାବୁଆରେ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚିଛି ଝାବୁଆ ଆସନର ବିଜେପି ସଦସ୍ୟ ଜିଏସ୍ ଦାମୋରେ ଲୋକସଭାକୁ ନିର୍ବାଚିତ ହେବା ପରେ ସେହି ଆସନଟି ଖାଲି ପଡିଥିଲା ଇସିଆଇ ନାସିକ୍ ଅଫିସରସ୍ ନିର୍ବାଚନ କମିଶନ୍ ଆଜି ନାସିକ୍ ପୁଲିସ୍ ପର୍ଯ୍ୟବେକ୍ଷଙ୍କୁ ହଟାଇ ଦେଇଛି ସେ ତାଙ୍କର କାର୍ଯ୍ୟ ଠିକ୍ ରୂପେ କରୁନଥିବାର କୁହାଯାଇଛି ମହାରାଷ୍ଟ୍ରର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପରେ ନିର୍ବାଚନ କମିଶନ୍ ନାସିକ୍ ଓ୍ବେଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ମଧ୍ୟ ବଦଳାଇ ଦେବାକୁ ନିର୍ଦ୍ଦେଶ ଦେଇଛି ନାସିକ୍ ରିଟର୍ଣ୍ଣିଂ ଅଫିସର୍ ଭୋଟରମାନଙ୍କୁ ଫଟୋ ପରିଚୟପତ୍ର ବର୍ଷନ କ୍ଷେତ୍ରରେ ସନ୍ତୋଷଜନକ ଭାବେ କାର୍ଯ୍ୟ କରିନଥିବାର କୁହାଯାଇଛି ନିର୍ବାଚନ କମିଶନ୍ ନେଇଥିବା ଆଉ ଏକ ନିଷ୍ପଭିରେ ଅବସରପ୍ରାପ୍ତ ଭାରତୀୟ ପ୍ରେଲିସ୍ ସେବା ଅଫିସର ବିବେକ ଦୁବେଙ୍କୁ ସିକିମ୍ ଉପନର୍ବାଚନ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ଶ୍ରୀ ଦୁବେ ନିର୍ବାଚନ କମିଶନକୁ ସିକିମ୍ର ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଷୟରେ ଜଣାଇବେ ଓ ଅନ୍ୟାନ୍ୟ ନିରାପତ୍ତା ବିଷୟ ତଥା ନିରାପତ୍ତାରକ୍ଷୀମାନଙ୍କର ମୁତୟନ ବିଷୟର ଦେଖାଶୁଣା କରିବେ ବିଭିନ୍ନ ମତାମତ ଓ ଅଭିଯୋଗ ହେବା ପରେ ଏହି ନିଷ୍ପଭି ନିଆଯାଇଛି ଇସି ଅମ୍ଘାଲା ନିର୍ବାଚନ କମିଶନ୍ ଅମ୍ବାଲା ଖର୍ଚ୍ଚ ପର୍ଯ୍ୟବେକ୍ଷଙ୍କୁ ହଟେଇ ଦେଇଛି ସେ ତାଙ୍କର କାର୍ଯ୍ୟ ଠିକ୍ ରୂପେ କରୁନଥିଲେ ସେହି ଅଫିସରଙ୍କର ମୋଟାମୋଟି କାର୍ଯ୍ୟ ସମ୍ପାଦନା ମଧ୍ୟ ସନ୍ତୋଷଜନକ ନଥିବାର ଜଣାପଡ଼ିଛି ହରିଆଣା ବିଧାନସଭା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକମାନଙ୍କର କାର୍ଯ୍ୟ ସମ୍ପାଦନାର ସମୀକ୍ଷା କରାଯିବା ପରେ ଏହି ପଦକ୍ଷେପ ନିଆଯାଇଛି ଭାରତୀୟ ରାଜସ୍ୱ ସେବା ଅଫିସର୍ ରିତେଶ ପାରମର ଅମ୍ଭାଲା ପାଇଁ ନୂଆ ଖର୍ଚ୍ଚ ପର୍ଯ୍ୟବେକ୍ଷକ ହେବେ

ଏହି ଅବସରରେ ସେଠାରେ ପାର୍ଟି ସାଧାରଣ ସମ୍ପାଦକ ଅରୁଣ ସିଂହ ଉପସ୍ଥିତ ଥିଲେ ଏସ୍ସି ଏନ୍ଆର୍ସି କୋଡିନେଟର ଆସାମ ଜାତୀୟ ନାଗରିକ ପଞ୍ଜିକା କୋଡିନେଟର ପ୍ରତୀକ୍ ହାଜେଲାଙ୍କୁ ସର୍ବାଧିକ ସମୟ ପାଇଁ ମଧ୍ୟପ୍ରଦେଶକୁ ବଦଳି କରିବାକୁ ଆଜି ସୁପ୍ରିମ୍କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହଜେଲାଙ୍କ ପ୍ରତି ଧମକମାନ ମିଳୁଥିବା ଯୋଗୁଁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଏସ୍ଏ ବୋବଡେ ଏବଂ ଆର୍ଏଫ୍ ନରିମାନଙ୍କ ଖଣ୍ଡପୀଠ ଶ୍ରୀ ହଜେଲାଙ୍କୁ ଆନ୍ତଃ କ୍ୟାଡର ଭିଭିରେ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ହଜେଲା ଆସାମରେ ଜାତୀୟ ନାଗରିକ ପଞ୍ଜିକାର ପ୍ରକାଶନର ଚୂଡ଼ାନ୍ତ କାର୍ଯ୍ୟ ସହ ସମ୍ପୁକ୍ତ ଥିଲେ

ଏସ୍ସି ପିଏମ୍ସି ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିବା ପିଏମ୍ସି ବ୍ୟାଙ୍କ୍ର ଗ୍ରାହକମାନଙ୍କର ଏକ ଆବେଦନକୁ ସୁପ୍ରିମ୍କୋର୍ଟ ଖାଜର କରିଦେଇଛନ୍ତି ବ୍ୟାଙ୍କ୍ର କିଛି ଗ୍ରାହକ ଟଙ୍କା ଉଠାଣ ଉପରେ ରିଜର୍ଭବ୍ୟାଙ୍କ୍ ଲାଗୁ କରିଥିବା କଟକଣାକୁ ପ୍ରତ୍ୟାହାର କରିନେବା ପାଇଁ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ

ସେମାନେ ହାଇକୋର୍ଟରେ ଏଥିପାଇଁ ଆବେଦନ କରିପାରିବେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଛନ୍ତି ସରକାର ଘଟଣାର ଗୁରୁତ୍ୱ ବିଷୟରେ ଅବଗତ ଅଛନ୍ତି ଓ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଅପରାଧିମାନଙ୍କ ବିରୁଦ୍ଧରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ

ଦୁଇବର୍ଷ ପୂର୍ବେ ମିଜୋରାମର ଛିଙ୍ଗ୍ଛିପ୍ ସୈନିକ ସ୍କୁଲ୍ରେ ବାଳିକାମାନଙ୍କର ନାମ ଲେଖା ସଂକ୍ରାନ୍ତ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା ପ୍ରକ୍ସର ସଫଳତାକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ସୈନିକ ସ୍କୁଲ୍ ଗୁଡ଼ିକରେ ଆବଶ୍ୟକ ମୌଳିକ ଢାଞ୍ଚା ଓ ପର୍ଯ୍ୟାପ୍ତ ସଂଖ୍ୟକ ମହିଳା କର୍ମଚାରୀଙ୍କ ନିଯୁକ୍ତି ଦେବା ବିଷୟକୁ ନିର୍ଣ୍ଣିତ କରିବା ପାଇଁ ଶ୍ରୀ ସିଂହ ସଂପ୍ନକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ ପୁଅମାନଙ୍କ ସହିତ ଝିଅମାନଙ୍କୁ ସମାନ ସୁବିଧା ପ୍ରଦାନ ସଶସ୍ତ ବାହିନୀରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି ଓ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମକୁ ସାକାର କରିବା ଉଦ୍ଦେଶ୍ୟରେ ଏହି ନିଷ୍ପଭି ନିଆଯାଇଛି ଜେକେ ପିଏମ୍ଏଲ୍ଭିୱାଇ ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରୀ ମାନଧନ ଯୋଜନା ଅଧୀନରେ ଜାମ୍ମୁ କାଶ୍କୀରର ଯୋଗ୍ୟ ବ୍ୟବସାୟୀ ଦୋକାନୀ ଓ ସ୍ୱୟଂସହାୟକ ବ୍ୟକ୍ତିମାନଙ୍କୁ ପଞ୍ଜିକରଣ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଅଭିଯାନ ହାତକୁ ନେବେ ଭାରତୀୟ କ୍ରୀବନବିମା ନିଗମ ଲିମିଟେଡ୍ ଦ୍ୱାରା ଏହାର ବିଶାଳ ନେଟ୍ୱାର୍କ ଓ ଶାଖା ଅଧିକାରୀ ତଥା ଏଜେଷ୍ଟମାନଙ୍କ ମାଧ୍ୟମରେ ଏହି ଯୋଜନାକୁ ଲାଗୁ କରାଯିବ ପ୍ରାୟ ସାଡ଼େ ତିନି ଲକ୍ଷ ସାଧାରଣ ସେବାକେନ୍ଦ୍ର ଏହି ଯୋଜନା ଅନୁସାରେ ସେମାନଙ୍କର ପଞ୍ଚିକରଣ କାର୍ଯ୍ୟ କରିବେ

ବାର୍ଷିକ ଦେଡ଼କୋଟି ଟଙ୍କାରୁ କମ୍ ଟଙ୍କାର କାରବାର କରୁଥିବା ବ୍ୟବସାୟୀମାନେ ଏହି ଯୋଜନାରେ ଅନ୍ତର୍ଭ୍ଭକ୍ତ ହୋଇପାରିବେ

କଳାଧନ ଓ ସନ୍ତାସବାଦକୁ ପାଣ୍ଠି ଯୋଗାଣ ରୋକିବାରେ ପାକିସ୍ତାନର ବିଫଳତା ପାଇଁ ତାହାକୁ ଚେତାବନୀ ଦିଆଯାଇଛି ଆର୍ଥିକ କ୍ରିୟାନ୍ଷ୍ଠାନ ଟାକୁଫୋର୍ସର ଏହି ନିଷ୍କଭି ପ୍ୟାରିସ୍ରେ ପାଞ୍ଚ ଦିନ ଧରି ଅନ୍ତର୍ଷିତ ପୂର୍ଣ୍ଣାଙ୍ଗ ଅଧିବେଶନ ପରେ ଗ୍ରହଣ କରାଯାଇଛି ଏହି ନିଷ୍ପଭିକୁ ସର୍ବସାଧାରଣରେ ପ୍ରକାଶ କରି ଆର୍ଥିକ କ୍ରିୟାନୁଷ୍ଠାନ ଟାକ୍ଟଫୋର୍ସ ସମସ୍ତ ଆନ୍ତର୍ଜାତିକ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ବିଞ୍ଜପ୍ତି କାରି କରିଛି ସେମାନଙ୍କୁ ସତର୍କ ରହିବା ପାଇଁ ଏହି ବିଜ୍ଞପ୍ତିରେ ପରାମର୍ଶ ଦିଆଯାଇଛି

ସେହି ଦୁଇଟିଯାକ ସଂଗଠନ ଭାରତରେ କ୍ରମାନ୍ୱୟରେ ସନ୍ତାସବାଦୀ ଆକ୍ରମଣମାନ କରିଆସୁଛନ୍ତି